ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ ଅରୁଣାଚଳପ୍ରଦେଶ ମେଘାଳୟ ମିକ୍ଜୋରାମ ନାଗାଲାଣ୍ଡ ସିକିମ୍ ଆଣ୍ଡାମାନ ଓ ନିକୋବର ଲକ୍ଷାଦ୍ୱୀପ ତେଲଙ୍ଗାନା ଓ ଉତ୍ତରାଖଣ୍ଡ ପ୍ରଥମ ପର୍ଯ୍ୟାୟରେ ଅନ୍ୟ ଯେଉଁସବୁ ରାକ୍ୟଗୁଡ଼ିକରେ ଭୋଟ୍ ନିଆଯିବ ସେଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା ଆସାମ ବିହାର ଛତିଶଗଡ଼ କାଶ୍ମୁ ଓ କାଶ୍ମୀର ମହାରାଷ୍ଟ୍ର ମଣିପୁର ତ୍ରିପୁରା ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ

କର୍ଣ୍ଣାଟକ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର କର୍ଣ୍ଣାଟକ ଓ ତାମିଲନାଡ଼ୁରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରୁ ଯାଇ କର୍ଣ୍ଣାଟକର ଚିତ୍ରଦୁର୍ଗା ନିର୍ବାଚନୀ ସଭାରେ ପହଞ୍ଚବେ

ମହୀଶ୍ଚର ଓ ଚାମ୍ରାଜନଗର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀମାନଙ୍କ ସକାଶେ ସେ ପ୍ରଚାର କରିବେ

ସେଠାରୁ ସେ ତାମିଲନାଡୁର କୋଏମ୍ବାଟୁର୍ ଯାଇ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଆସାମର ହଲାଇକାଣ୍ଡି ଓ ବିହାରର ଗୟାଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ତଚୀ ଥିବା ବେଳେ ବିଏସ୍ପି ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶର ବିଜ୍ନୋରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

କଂଗ୍ରେସ ଟିଭି ଚ୍ୟାନେଲ୍ସ ମହାରାଷ୍ଟ୍ରରେ ଦୁଇଟି ବେସରକାରୀ ଟେଲିଭିଜନ ଚ୍ୟାନେଲ୍କୁ ନିଷିଦ୍ଧ କରିବା ପାଇଁ କଂଗ୍ରେସ ପାର୍ଟି ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଦାବି କରିଛି କଂଗ୍ରେସ ପାର୍ଟି କହିଛି ଏହି ଚ୍ୟାନେଲ୍ଗୁଡ଼ିକ ନିର୍ବାଚନ ଆଚରଣ ବିଧି ଲଂଘନ କରି ଶାସକ ଦଳର ନେତାମାନଙ୍କର ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ସଫକ୍ରାନ୍ତରେ ପ୍ରଚାର କରୁଛନ୍ତି ମହାରାଷ୍ଟ୍ର କଂଗ୍ରେସ ଶାଖା ସାଧାରଣ ସମ୍ପାଦକ ସଚିନ ସାଓ୍ପନ୍ତଙ୍କ ନେତୃତ୍ୱରେ ଗଠିତ ଏକ ଦଳ ଗତକାଲି ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଏହି ଦାବି ଉପସ୍ତାପନ କରିଛନ୍ତି

କଳାଧନ ବୈଧ ନିବାରଣ ଆଇନ ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା ବେଳେ ଶ୍ରୀ ଗୁପ୍ତାଙ୍କ ପକ୍ଷରୁ ଆଗତ ଜାମିନ ଆବେଦନ ଉପରେ ସେ ଆସନ୍ତା ଶନିବାର ଦିନ ଶୁଣାଣି କରିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଏହି ମାମଲାରେ ପୁଲିସ୍ ପକ୍ଷରୁ ସାକ୍ଷୀ ରାଜୀବ ସାକ୍ସେନାଙ୍କ ବୟାନ ଭିତ୍ତିରେ ଗୁପ୍ତାଙ୍କ ଭୂମିକା ସଂକ୍ରାନ୍ତରେ ତଦନ୍ତ କରାଯାଇଥିଲା ସଂଯୁକ୍ତ ଆରବ ଏମିରେଟ୍ସରୁ ଶ୍ରୀ ଗୁପ୍ତାଙ୍କୁ ପ୍ରତ୍ୟର୍ପଣ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା ରେଭିନ୍ୟ ରେଡ୍ ଇସିଆଇ ଯେକୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସବୁବେଳେ ନିରପେକ୍ଷ ପାତରଅନ୍ତର ବିହୀନ ଓ ବାଛବିଚାର ବିନା ନିଆଯାଇଥାଏ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ନିର୍ବାଚନ ଆୟୋଗକୁ ଜଣାଇ ଦିଆଯାଇଛି ନିର୍ବାଚନ ସମୟରେ ଅବୈଧ ଟଙ୍କା ଦେଶନେଣ ସଂକ୍ରାନ୍ତରେ ସୂଚନା ଆୟକର ବିଭାଗକୁ ଦେବା ପାଇଁ ରାଜସ୍ୱ ବିଭାଗ ନିର୍ବାଚନ ଆୟୋଗକୁ ଅନୁରୋଧ କରିଛି ରାଜସ୍ୱ ବିଭାଗ ପକ୍ଷରୁ ଗତକାଲି ଦିଆଯାଇଥିବା ଜବାବରେ କୁହାଯାଇଛି ନିର୍ବାଚନ ସମୟରେ ଟଙ୍କା ଦେଣନେଣ ସଂକ୍ରାନ୍ତୀୟ କୌଣସି ସୂଚନା ପାଇଲା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷାନ ଗ୍ରହଣ କରିବା ପାଇଁ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଆୟକର ବିଭାଗ ନିର୍ବାଚନ ଆୟଗକୁ ଅନୁରୋଧ କରିଛି ନିର୍ବାଚନ କମିଶନ ପକ୍ଷରୁ ରାଜସ୍ୱ ସଚିବ ଅଜୟ ଭୂଷଣ ପାଶ୍ଡେଙ୍କୁ ଗତ ରବିବାର ଦିନ ଲେଖାଯାଇଥିବା ଚିଠିରେ କୁହାଯାଇଥିଲା ପାତର ଅନ୍ତର ବିନା ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ପ୍ରତ୍ୟକ୍ଷ ଶୁଳ୍ପ ବୋର୍ଡ ପକ୍ଷରୁ କୁହାଯାଇଛି ବିପୁଳ ପରିମାଣର ଟଙ୍କା ଆଦାୟ ଓ ନିଜ ପାଖରେ ନଗଦ ଟଙ୍କା ରଖିବା ସହ ସେହି ଟଙ୍କାକୁ ଅନ୍ୟତ୍ର ପଠାଯାଉଥିବା ବିଷୟରେ ନିର୍ଭରଯୋଗ୍ୟ ସୂଚନା ପାଇଲା ପରେ ଦିଲ୍ଲୀର ଆୟକର ନିର୍ଦ୍ଦେଶାଳୟ ପକ୍ଷରୁ କାତୀୟ ରାଜଧାନୀ କ୍ଷେତ୍ର ଭୋପାଳ ଇନ୍ଦୋର ଓ ଗୋଆରେ ଖାନ୍ତଲାସି ଅଭିଯାନ ଆରମ୍ଭ ହୋଇଥିଲା

ନୂଆଦିଲ୍ଲୀର ତୋଗୋଲକ୍ରୋଡ୍ସ୍ଥିତ ପାର୍ଟିର ସେହି ଜଣେ ବରିଷ୍ଠ ନେତାଙ୍କ ଘରେ ସେହି ଟଙ୍କା ରଖାଯାଇଥିଲା

ସୁକ୍ମା ପୁଲିସ୍ ଆରକ୍ଷୀ ବିଏସ୍ ମରାଭିଙ୍କ ଉପସ୍ଥିତିରେ ଏରାବର ଥାନାଠାରେ ସେମାନେ ଅସ୍ତ୍ରଶସ୍ତ ସମର୍ପଣ କରିଛନ୍ତି

ହୋମିଓପାଥିର ପ୍ରତିଷ୍ଠାତା ଡକ୍କର ଖ୍ରୀଷ୍ଟିଆନ୍ ଫେଡ୍ରିକ୍ ସାମୁଏଲ୍ ହ୍ୟାନିମାନ୍ଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ବିଶ୍ୱ ହୋମିଓପାଥି ଦିବସର ଆୟୋଜନ କରାଯାଇଛି ହୋମିଓପାଥି କ୍ଷେତ୍ରରେ ଆଜୀବନ ସଫଳତା ଶ୍ରେଷ୍ଠ ଶିକ୍ଷକ ଯୁବ ବିଞ୍ଜାନୀ ଏବଂ ଶ୍ରେଷ୍ଠ ସନ୍ଦର୍ଭ ପାଇଁ ଆୟୁଷ ପୁରସ୍କାର ପ୍ରଦାନ କରାଯିବ

ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପେଓ କହିଛନ୍ତି ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି କରୁଥିବା ସନ୍ତାସବାଦୀ କାର୍ଯ୍ୟକଳାପ ଓ ସନ୍ତାସବାଦୀ ଆକ୍ରମଣ ପାଇଁ ସମର୍ଥନ ବନ୍ଦ କରିବା ଲକ୍ଷ୍ୟରେ ଇରାନ ଉପରେ ସର୍ବାଧିକ ଚାପ ପ୍ରୟୋଗ ପାଇଁ ଏହି ପଦକ୍ଷେପ ନିଆଯାଇଛି ଆମେରିକାର ଏହି ନିଷ୍ପଭି ପରେ ଇରାନ ପ୍ରତିଶୋଧ ନେବ ବୋଲି ଘୋଷଣା କରିଛି ଏବଂ ସେ ଦେଶର ବୈଦେଶିକ ମନ୍ତ୍ରୀ ରାଷ୍ଟ୍ରପତି ହସନ ରୌହାନୀଙ୍କୁ ସାକ୍ଷାତ କରି ମଧ୍ୟପ୍ରାଚ୍ୟ ଅଞ୍ଚଳରେ ମୁତୟନ ଥିବା ଆମେରିକୀୟ ଯବାନମାନଙ୍କୁ ଇରାନର ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କହିଛନ୍ତି ଲିବ୍ୟା ଫାଇଟିଂ ଲିବ୍ୟାର ସେନାଧ୍ୟକ୍ଷ ଖଲିଫା ହଫ୍ତରଙ୍କୁ ରାଜଧାନୀ ତ୍ରିପଲି ଅକ୍ତିଆରରୁ ନିର୍ବୃତ୍ତ ରହିବା ପାଇଁ ଅନ୍ତର୍ଜାତୀୟ ଆହ୍ୱାନକୁ ହଫ୍ତର ଅମାନ୍ୟ କରିବା ପରେ ତ୍ରିପଲିରେ ଘମାଘୋଟ ଲଢ଼େଇ ଚାଲିଛି ଗତକାଲି ବିମାନରୁ ବୋମାମାଡ଼ ଯୋଗୁଁ ସେ ଦେଶର ଏକମାତ୍ର ବିମାନ ବନ୍ଦର ବନ୍ଦ ହୋଇଯାଇଛି ୟୁରୋପୀୟ ସଂଘ ବୈଦେଶିକ ନୀତି ମୁଖ୍ୟ ଫେଡେରିକା ମୋଘେରିନୀ ତ୍ରିପଲି ଉପରେ ଆକ୍ରମଣ ବନ୍ଦ ରଖି ଗୃହଯୁଦ୍ଧର ଅବସାନ ପାଇଁ ଜାତିସଂଘ ମଧ୍ୟସ୍ଥତାରେ କଥାବାର୍ତ୍ତା କରିବାକୁ ହଫ୍ତରଙ୍କୁ ଆହ୍ୱାନ ଜଣାଇଛନ୍ତି